ଏହାର ପ୍ରଭାବରେ ପୁରୀ ଖୋର୍ଦ୍ଧା ଗଞ୍ଜାମ ଓ ଜଗତ୍ସିଂହପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲି ରାତିରୁ ମୁଷଳ ଧାରାରେ ବର୍ଷା ଜାରି ରହିଥିଲା ପୁରୀ ସହର ଓ ତା'ର ଆଖପାଖ ଅଞ୍ଚଳ ବର୍ଷା ଯୋଗୁଁ ବୁଡ଼ିରହିଛି ବାତ୍ୟା ଅତିକ୍ରମଣ କରିଯାଇଥିଲେ ମଧ୍ୟ ପୁରୀ ଓ ଭୁବନେଶ୍ୱର କଟକ କେନ୍ଦ୍ରାପଡ଼ା ତଥା ଜଗତ୍ସିଂହପୁରରେ ମୁଷଳ ଧାରାରେ ବର୍ଷା ହେଉଛି ଗଞ୍ଜାମ୍ ଖୋର୍ଦ୍ଧା ଓ ଗଜପତି କିଲ୍ଲା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବତାସୀ ପବନ ବହୁଛି

ହଜାର ହଜାର ସଂଖ୍ୟକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ଭୁବନେଶ୍ୱର ଓ ଜଗତ୍ସିଂହପୁର ସମେତ କେତେକ ସ୍ଥାନରେ ଝାଟିମାଟି ଓ ଚାଳଘରଗୁଡ଼ିକ ନଷ୍ଟ ହୋଇଯାଇଛି ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ମୋବାଇଲ୍ ନେଟ୍ୱର୍କ କାମ କରୁ ନାହିଁ ଦୂରସଞ୍ଚାର ବ୍ୟବସ୍ଥା ସମ୍ପର୍ଷରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି

ଭାରତୀୟ ଉପକୃଳ ରକ୍ଷୀ ବାହିନୀ ଓ ନୌବାହିନୀର ଯବାନମାନଙ୍କୁ ଜାହାଜ ଓ ହେଲିକପୁର ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ମୁତ୍ୟନ କରାଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ପକ୍ଷରୁ ଟ୍ୱିଟ୍ ବାର୍ଭାରେ କୁହାଯାଇଛି ଫନୀ ମହାବାତ୍ୟାର ପ୍ରଭାବରେ ଭୁବନେଶ୍ୱରର ସଡ଼କ ପଥ ରେଳପଥ ଓ ବିମାନ ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହି ପରୀକ୍ଷାକୁ ବାତିଲ୍ କରାଯାଇଛି ସ୍ୱାଭାବିକ ଅବସ୍ଥା ଫେରିଆସିଲେ ଏହି ପରୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପିଏମ୍ ଫନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପଣ୍ଟିମବଙ୍ଗ ତାମିଲ୍ନାଡୁ ଆନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରୀ ସହ କେନ୍ଦ୍ର ସରକାର ନିରନ୍ତର ଯୋଗାଯୋଗ ରଖିଛନ୍ତି ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଏହି ରାଜ୍ୟଗୁଡ଼ିକର ରିଲିଫ୍ ଓ ଉଦ୍ଧାର କାଯ୍ୟପାଇଁ ସରକାର ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ଅର୍ଥ ପ୍ରଦାନ କରିଛନ୍ତି ସେ କହିଛନ୍ତି ଏନ୍ଡିଆର୍ଏଫ୍ ଉପକ୍ୱଳବର୍ତ୍ତୀ ବାହିନୀ ସୈନ୍ୟ ଓ ନୌବାହିନୀର ଯବାନମାନଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଲଗାଯାଇଚି ଶ୍ରୀ ମୋଦି କହିଛନ୍ତି ଏଭଳି ବାତ୍ୟା ସମୟରେ ଆମେମାନେ ମିଳିମିଶି ମୁକାବିଲା କରିବାପାଇଁ ଯେଉଁ ଉଦ୍ୟମ ଚଳାଇଛନ୍ତି ତାହା ଏକ ଭାରତ ଶ୍ରେଷ୍ଠ ଭାରତର ସଣର୍ବାଉମ ଉଦାହରଣ

ଭାରତୀୟ ତେିଳ ନିଗମ ଓଡ଼ିଶା ଓ ପଣ୍ଟିମବଙ୍ଗକୁ ପେଟ୍ରୋଲ୍ ଡିଜେଲ୍ ଏଲ୍ପିଜି ଓ ଜେଟ୍ ଇନ୍ଧନ ଯୋଗାଣ ଅବ୍ୟାହତ ରଖିବାଲାଗି ପଦକ୍ଷେପ ନେଇଛି

ଆସନ୍ତାକାଲି ବଡ଼ି ଭୋର୍ ସୁଦ୍ଧା ପଣ୍ଢିମବଙ୍ଗର ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଏହା ପ୍ରବେଶ କରିବ

ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରେଡ୍ ଆଲର୍ଟ କାରି କରାଯାଇଛି ଏବଂ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ କୁହାଯାଇଛି

ଫନୀ ପ୍ରର୍ଷ୍ଣିଝଡ଼ ବାଂଲାଦେଶକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି

ଗୁଳିଗୋଳା ବିନିମୟ ଆରମ୍ଭବେଳେ ଜଣେ ଯବାନ ଆହତ ହୋଇଥିଲେ

ଅନ୍ୟ ଦୁଇ ଜଣ ସନ୍ତାସବାଦୀ ହେଲେ ମୁଲୁ ଚିତ୍ରଗ୍ରାମର ତାରିକ୍ ମୋଲବୀ ଓ ସୋପିଆଁ ଛୋଟି ଗ୍ରାମର ଶାରିକ୍ ଅହମ୍ମଦ ନେଙ୍ଗୁ କ୍ୟାମ୍ପେନିଂ ଅବଶିଷ୍ଟ ତିନି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ୍ ହୋଇଛି ରାଜନୈତିକ ଦଳଗ୍ରଡ଼ିକର ତ୍ରଙ୍ଗ ନେତାମାନେ ନିର୍ବାଚନୀ ର୍ୟାଲି ଓ ସଭାସମିତି ଜରିଆରେ ଭୋଟରମାନଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଆସନ୍ତାକାଲି ସନ୍ଧ୍ୟାରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେଉଥିବା ବେଳେ ସୋମବାର ଭୋଟ୍ଗ୍ରହଣ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ ପ୍ରଚାର କଲାବେଳେ କହିଛନ୍ତି ସନ୍ତାସବାଦର ମ୍ରକାବିଲା କ୍ଷେତ୍ରରେ ବିଜେପି ସହ କଂଗ୍ରେସକୁ ତୁଳନା କରାଯାଇପାରିବ ନାହିଁ ସେ କହିଛନ୍ତି ପାକିସ୍ତାନକୁ ଚାଲିଯାଉଥିବା ନଦୀପାଣିକୁ ଭାରତ କମିରେ ମଡ଼ାଯିବ ଶ୍ରୀ ମେଦି କହିଛନ୍ତି ପଛୁଆବର୍ଗର ସଂରକ୍ଷଣରେ କୌଣସି ହସ୍ତକ୍ଷେପ ବିନା ଆର୍ଥକ ଅନଗ୍ରସର ଶେଶୀପାଇଁ ସଂରକ୍ଷଣ ବ୍ୟବସ୍ଥାଦ୍ୱାରା ସମସ୍ତେ ବିକାଶର ଲାଭ ପାଇପାରିବେ ରାଜସ୍ଥାନର ସିକର୍ ଏବଂ ବିକାନେର୍ରେ ପ୍ରଧାନମନ୍ତ୍ରୀ ଜନସଭାକୁ ଏବେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ୍ ଗାନ୍ଧି ମଧ୍ୟପ୍ରଦେଶରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ତାଙ୍କ ପାର୍ଟିର 'ନ୍ୟାୟ' ଯୋଜନାରେ ଲୋକମାନେ ନିଜ ନିଜର ବ୍ୟାଙ୍କ୍ ଜମାଖାତାର୍ ଟଙ୍କା ଉଠାଇ ଖର୍ଚ୍ଚ କରିପାରିବେ ଫଳରେ ଦେଶର ଅର୍ଥନୀତିରେ ବିକାଶ ହେବ ସେ କହିଛନ୍ତି ବିମୁଦ୍ରାୟନ ଓ ଜିଏସ୍ଟି ଯୋଗୁଁ ଲୋକଙ୍କଠାରୁ ଛଡ଼ାଇ ନିଆଯାଇଥିବା ଆର୍ଥିକ କ୍ଷମତା ଏହାଦ୍ୱାରା ପୁନଃ ସ୍ଥାପିତ ହୋଇପାରିବ ଶ୍ରୀ ଗାନ୍ଧି ବର୍ତ୍ତମାନ ରେୱା କିଲ୍ଲାରେ ଉଦ୍ବୋଧନ ଦେଉଛନ୍ତି ପାଗ ଖରାପ ଯୋଗୁଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଝାଡ଼ଖଣର ନିର୍ବାଚନୀ ସଭାଗୁଡ଼ିକୁ ବାତିଲ୍ କରିଛନ୍ତି ପାକ୍ ଅଜ୍ହର୍ ଆସେଟ୍ସ୍ ଜୈସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନର ମୁଖିଆ ମସୁଦ୍ ଅଜ୍ହର୍କୁ ଜାତିସଂଘ ବିଶ୍ୱ ସନ୍ତାସବାଦୀ ଘୋଷଣା କରିବା ପରେ ତା'ର ସମ୍ପତ୍ତି ବାଜ୍ୟାପ୍ତି କରିବା ଏବଂ ତା' ଉପରେ ଭ୍ରମଣ ନିଷେଧାଦେଶ ଜାରି କରିବାପାଇଁ ପାକିସ୍ତାନ ସରକାର ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅଜ୍ହର୍ଦ୍ୱାରା ଅସ୍ତ୍ରଶସ୍ତ ଓ ଗୁଳିଗୋଳା ବିକ୍ରି ଓ କ୍ରୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ଆମେରିକା ବ୍ରିଟେନ୍ ଓ ଫ୍ରାନ୍ସ ପକ୍ଷରୁ ଅଜ୍ହର୍କୁ କଳାତାଲିକାଭୁକ୍ତ କରିବାପାଇଁ ଦାଖଲ ପ୍ରସ୍ତାବକୁ ଚୀନ୍ ଲାଗୁ କରିଥିବା ଅସ୍ଥାୟୀ ଅଚଳାବସ୍ଥା ପ୍ରତ୍ୟାହାର କରିନେବା ପରେ କାତିସଂଘ ପକ୍ଷରୁ ଅଜ୍ହର୍କୁ କଳା ତାଲିକାଭୁକ୍ତ କରାଯାଇଛି ପାକିସ୍ତାନର ସିକ୍ୟୁରିଟି ଓ ଏକ୍ଟଚେଞ୍ଜ୍ କମିଶନ୍ ସବୁ ଅଣବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ ଓ ନିୟନ୍ତ୍ରକ କର୍ତ୍ତ୍ୱପକ୍ଷକୁ ଅଜ୍ହର୍ର ସବୁ ପୁଞ୍ଜିନିବେଶକୁ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଛି ପାକ୍ ଶରିଫ୍ ବେଲ୍ ସ୍ୱାସ୍ଥ୍ୟଗତ କାରଣରୁ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାବ୍ ଶରିଫ୍ଙ୍କୁ ସ୍ଥାୟୀ ଜାମିନ୍ ଦେବାପାଇଁ ତାଙ୍କ ପକ୍ଷରୁ ଆଗତ ଆବେଦନକୁ ପାକିସ୍ତାନ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି କୋର୍ଟ କହିଛନ୍ତି ଶ୍ରୀ ଶରିଫ୍ ଅସୁସ୍ଥ ଥିଲେ ମଧ୍ୟ ତାଙ୍କ ଜୀବନ ପ୍ରତି ତୁରନ୍ତ କୌଣସି ବିପଦ ନାହିଁ

ବ୍ରିଟେନ୍ରେ ଚିକିହା ପାଇଁ ମଧ୍ୟ ତାଙ୍କର ଆବେଦନକୁ ଖାରଜ କରାଯାଇଛି